ଅମିତ ଶାହାଙ୍କ ସଭାରୁ ଫେରିବା ପରେ ସେମାନେ ବିଜେଡି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍

ରାଷ୍ଟୀୟ ସଭାନେତ୍ରୀ ବିଜୟା ରାହୋତକର୍ ସେଥିରେ ଅଧ୍ଘକ୍ଷତା କରିବେ

ଏଥିପୂର୍ବରୁ ଦିଲ୍ଲୀ ଓ ମୁଧ୍ୟଇଠାରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ କରାଯାଇସାରିଛି

ପୀଡ଼ିତା ମହିଳା ଓ ବାଳିକାମାନଙ୍କର ବିଭିନୁ ପ୍ରକାର ସହାୟତା ନିମନ୍ତେ ଏକକ କେନ୍ଦ୍ ବ୍ୟବସ୍ରୁ